ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ତାଙ୍କୁ କୁହାଯାଇଛି

ପିଏମ୍ ସିଏସ୍ଆଇଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଜାତ ପଦାର୍ଥର ମାନ ବୃଦ୍ଧି କରି ପୁଷ୍ଟିହୀନତା ଭଳି ଦେଶ ସମ୍ମୁଖୀନ ହେଉଥିବା ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବୈଜ୍ଞାନିକ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ସୋସିଆଟି ପରିଷଦର ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦୀ ଦେଶରେ ଅଧିକ ଉନ୍ନତରମାନର ଗବେଷଣାଗାରମାନ ସ୍ଥାପନ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଯାହାଫଳରେ ଦେଶର କୋଶ ବିକୋଶର ଛାତ୍ରଛାତ୍ରୀମାନଙ୍କ ପାଖରେ ବିଜ୍ଞାନକୁ ପହଞ୍ଚାଯାଇ ପାରିବ

ପ୍ରଧାନମନ୍ତ୍ରୀ ପାରମ୍ପରିକ ଜ୍ଞାନକୌଶଳର ଆଧୁନିକ ବିଜ୍ଞାନ ସହ ସମନ୍ୱୟରେ ବିଶ୍ୱସ୍ତରୀୟ ପଦାର୍ଥମାନ ଉତ୍ପାଦନ କରିବାର ଆବଶ୍ୟକତା ପ୍ରତି ଗୁର୍ତ୍ୱାରୋପ କରିଛନ୍ତି ପାରମ୍ପରିକ ଜ୍ଞାନ ସହ ଆଧ୍ରନିକ ବିଜ୍ଞାନର ସମନ୍ଧୟରେ ବିଶ୍ୱସ୍ତରୀୟ ପଦାର୍ଥମାନ ଉତ୍ପାଦନ କରିବା ପାଇଁ ସେ ଜୋର ଦେଇଛନ୍ତି ନୂଆନୂଆ ପଦ୍ଧତିର ବ୍ୟବସାୟୀକକରଣର ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ବିଞ୍ଜାନ ପ୍ରତି ଛାତ୍ଛାତ୍ୱୀମାନଙ୍କୁ ଆକୃଷ୍ଟ କରିବା ଉପରେ କୋର୍ ଦେଇ ପରବର୍ତ୍ତୀ ପିଢ଼ୀ ଯେପରି ବିଜ୍ଞାନ ପ୍ରତି ଅଧିକ ମନୋନିବେଶ କରିପାରିବ ସେ ବିଷୟରେ ସେ ଉଲ୍ଲେଖ କରିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କ ମଧ୍ୟରେ ଗବେଷଣା ଓ ବିକାଶ କ୍ଷେତ୍ରରେ ସମନ୍ୟ ଆଣିବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି ସର୍ବସାଧାରଣଙ୍କ ଜୀବନ ଶୈଳୀରେ ଉନ୍ତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ସିଏସ୍ଆଇଆର୍ର ବୈଜ୍ଞାନିକମାନଙ୍କୁ ଆହ୍ନାନ ଦେଇଛନ୍ତି ଇଣ୍ଡିଆ ଟର୍କି ଟର୍କି ରାଷ୍ଟ୍ରପତି ରିସେପ୍ ତାୟିଫ୍ ଏର୍ଦ୍ଦୋଗାନ୍ ପାକିସ୍ତାନ ପାର୍ଲାମେଣ୍ଟରେ କାଶ୍ୱୀର ପ୍ରସଙ୍ଗ ଉହ୍ୱାପନ କରିଥିବାର୍ତ ଭାରତ ତାଙ୍କର ତୀବ୍ର ସମାଲୋଚନା କରିଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ତାଙ୍କୁ ଚେତାବନୀ ଦିଆଯାଇଛି ଜାମ୍ମୁ କାଶ୍ମୀର ସମ୍ପନ୍ଧରେ ଟର୍କି ରାଷ୍ଟ୍ରପତି ଦେଇଥିବା ସମସ୍ତ ମନ୍ତବ୍ୟକୁ ଭାରତ ପ୍ରତ୍ୟାଖ୍ୟାନ କରି ଜାମ୍ମୁ କାଶ୍କୀର ଭାରତର ଏକ ଅଭିଚ୍ଛେଦ ଅଙ୍ଗ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ସେ କହିଛନ୍ତି ଏହା ପୂର୍ବର୍ ଟର୍କି ରାଷ୍ଟପତିଙ୍କ ତଥ୍ୟକ୍ ଠିକ ଭାବେ ବୃଝିବାର ଥିଲା ଓ ପାକିସ୍ତାନରୁ ଭାରତ ବିରୁଦ୍ଧରେ ହୋଇଥିବା ସନ୍ତାସବାଦୀ କାର୍ଯ୍ୟକଳାପ ବିଷୟରେ ଅବଗତ ହେବାର ଥିଲା କାଶ୍କୀର ସକ୍ରାନ୍ତରେ ଏର୍ଦ୍ଦୋଗାନ୍ଙ୍କ ମନ୍ତବ୍ୟ ସମ୍ଭନ୍ଧୀୟ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରବୀଶ କୁମାର ଏହା କହିଛନ୍ତି ଫାଇନାନୁ ମିନିଷ୍ଟର ଆର୍ବିଆଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରିଜର୍ଭ ବ୍ୟାଙ୍କ୍ କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ସହ ବଜେଟ୍ ପରବର୍ତ୍ତୀ ବୈଠକରେ ଯୋଗ ଦେଇଥିଲେ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଉଥିବା ଋଣ ଉପରେ ନଜର ରଖାଯାଇଛି ବୈଠକରେ ବ୍ୟାଙ୍କ୍ଗୁଡ଼ିକର ମିଶ୍ରଣ ପ୍ରସଙ୍ଗ ସ୍ଥାନ ପାଇନଥିବାର ସେ କହିଛନ୍ତି ରିକର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ କହିଛନ୍ତି ଆଗାମୀ ମାସଗୁଡ଼ିକରେ ଋଣ ପ୍ରଦାନ ବୃଦ୍ଧି ପାଇବାର ଆଶା କରାଯାଉଛି ବଳକା ନଗଦି ମୁଦ୍ରାନୀତିକୁ ସହାୟତା କରୁଥିବାର ସେ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ନଗଦି ଉପଲହ୍ଧ କରାଇବାକୁ ରିଜର୍ଭ ବ୍ୟାଙ୍କ୍ ନିଣ୍ଟିତ କରିବ ବୋଲି ସେ କହିଛନ୍ତି ସୁଧହାର କମ୍ କରାଯିବାର ସୁଫଳ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାରେ ଯଦିଓ ବିଳମ୍ବ ଘଟୁଛି ତେବେ ଏଥିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି ଓ ଆଗକୁ ଏଥିରେ ଅଧିକ ଉନ୍ନତି ପରିଲକ୍ଷିତ ହେବାର ଆଶା କରାଯାଉଛି

ପିଏମ୍ ଜଙ୍ଗୁମବାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀକୃ ଏକ ଦିନିକିଆ ଗସ୍ତରେ ଯିବେ

ଏହା ଦେଶରେ ତାଙ୍କର ସର୍ବବୃହତ ପ୍ରତିମ୍ଭର୍ତ୍ତି ହେବ

ଏହି ଟ୍ରେନ୍ ତିନୋଟି କ୍ୟୋର୍ତିଳିଙ୍ଗ ଧାର୍ମିକ ପୀଠ କେନ୍ଦ୍ର ବାରାଣସୀ ଉଜୟିନ ଏବଂ ଓମ୍କାରେଶ୍ୱରକୁ ସଂଯୋଗ କରିବ ପ୍ରଧାନମନ୍ତ୍ରୀ ଶ୍ରୀ ଜଗତଗୁରୁ ବିଶ୍ୱରାଧ୍ୟ ଗୁରୁକୁଳର ଶତବାର୍ଷିକ ପାଳନର ଉଦ୍ଯାପନୀ ଉହବରେ ଯୋଗ ଦେବେ

ଚଳିତ ବର୍ଷ ବଡ଼ବଡ଼ ବିଷୟଗ୍ରଡ଼ିକ ମଧ୍ୟରେ ଅଧିକ ଦିନର ସମୟ ଦିଆଯାଇଛି ଯାହାଫଳରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି ପାଇଁ ଏହା ସହାୟତା କରିବ ଯୁବାମାନଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାରଙ୍କ ନୀତି ଅନ୍ଦସାରେ ଯେଉଁ ଛାତ୍ରଛାତ୍ରୀମାନେ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ଭାଗ ନେଉଛନ୍ତି ସେମାନଙ୍କୁ ପରେ ପରୀକ୍ଷା ଦେବାର ସୁବିଧା ଦେବାକୁ ବୋର୍ଡ ପକ୍ଷରୁ ନିଷ୍ପଭି ନିଆଯାଇଛି ସଶସ୍ତ ବାହିନୀ ଓ ଅର୍ଦ୍ଧସାମରିକ ବାହିନୀର ସହିଦ ଯବାନମାନଙ୍କର ପିଲାମାନଙ୍କ ପାଇଁ ମଧ୍ୟ ବୋର୍ଡ ପକ୍ଷର୍ କୋହଳତାର ବ୍ୟବସ୍ଥା କରାଯାଇଛି ସେମାନେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ କରିଥିବା ଅନୁରୋଧ ମୁତାବକ ପରୀକ୍ଷା ଦେଇପାରିବେ ଓ ପାର୍ଟିକାଲ୍ ପରୀକ୍ଷା ପାଇଁ ସେମାନଙ୍କ ଲାଗି କାର୍ଯ୍ୟସ୍ତଚୀରେ ପରିବର୍ତ୍ତନ କରାଯାଇ ପାରିବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି

ପିଏମ୍ ସିବିଏସ୍ଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଖୁସି ମନରେ ଯାଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ମାସ ମାସର କଠିନ ପରିଶ୍ରମ ସେମାନଙ୍କୁ ସେମାନଙ୍କର ଇସ୍ସିତ ଫଳ ପ୍ରଦାନ କରିବ

କେ ସୁରେନ୍ଦ୍ରନ୍ କେରଳର ଶାଖାର ନୂଆ ବିଜେପି ମୁଖ୍ୟ ହୋଇଥିବା ବେଳେ ଦାଲ ବାହାଦୂର ଚୌହାନ ସିକ୍କିମର ବିଜେପି ମୁଖ୍ୟ ନିଯୁକ୍ତ ହୋଇଛନ୍ତି ବିଜେପି ସଭାପତି କଗତ ପ୍ରସାଦ ନଡ୍ଜା ସେମାନଙ୍କ ନିଯୁକ୍ତିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି

ପ୍ରତ୍ୟେକ ରୋଡ୍ଶୋ ରେ ଜାମ୍ମ କାଶ୍କୀରରେ ପୁଞ୍ଜିନିବେଶ ପାଇଁ ସୁବିଧା ସୁଯୋଗଗୁଡ଼ିକ ବିଷୟରେ ଉଲ୍ଲେଖ କରାଯିବ

ବିଦେଶୀ ପୁଞ୍ଜିନିବେଶକାରୀମାନଙ୍କୁ ଆକୁଷ୍ଟ କରିବା ପାଇଁ ବିଦେଶରେ ରୋଡଶୋ ମାନ କରାଯିବାର ମଧ୍ୟ ଯୋଜନା କରାଯାଉଛି

ଭାବନାଙ୍କର ଏହି ସଫଳତା ତାଙ୍କୁ ଅଲିମ୍ପିକ୍ ପାଇଁ ଯୋଗ୍ୟ ବିବେଚିତ କରାଇଛି